ଆଗାମୀ ବିଶ୍ୱ ଯୋଗ ଦିବସ ପାଇଁ 'ମୋ ଜୀବନ ମୋ ଯୋଗ' ପ୍ରତିଯୋଗୀତାରେ ଭାଗ ନେବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସର୍ବର୍ବସାଧାରଣ ସ୍ଥାନ ଓ କାର୍ଯ୍ୟସ୍ଥଳୀଗୁଡ଼ିକରେ କୋଭିଡ୍ ନାଇଂଟିନ୍ର ପରିଚାଳନା ପାଇଁ ଜାତୀୟ ନିର୍ଦ୍ଦେଶାବଳୀ ଜାରି କରିଚ୍ଛନ୍ତି

ପିଏମ୍ ମନ୍ କି ବାତ୍ କୋଭିଡ୍ ନାଇଂଟିନ୍ ବୈଶ୍ୱିକ ମହାମାରୀ ପରିପ୍ରେକ୍ଷୀରେ ବର୍ତମାନ ଅଧିକ ଯତ୍ନବାନ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ନିକଟରେ ନିଜର ମନର କଥା କହିବା ଅବସରରେ ସେ ଏହା ପ୍ରକାଶ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଏହି ସମସ୍ୟାର ନୃତନ ସମାଧାନ ପନ୍ଥା ଖୋଜିବା ହେଉଛି ବର୍ତମାନ ସମୟର ଆହ୍ୱାନ ଏ ଦିଗରେ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଏହାର ଅଂଶସ୍ୱର୍ପ ଆଗାମୀ ଦିନରେ ଗ୍ରାମୀଣ ରୋଜଗାର ସ୍ୱ ରୋଜଗାର ଏବଂ କ୍ଷୁଦ୍ର ଶିଳ୍ପର ସମ୍ଭାବନା ଉପରେ ତାଙ୍କ ସରକାର ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି ଏହି ପରିପ୍ରେକ୍ଷୀରେ ଆତ୍ମନିର୍ଭର ଭାରତ ଅଭିଯାନ ଦେଶକୁ ପ୍ରଗତିର ଶୀର୍ଷକୁ ନେଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି

ଏହାଦ୍ୱାରା ସମ୍ପୂକ୍ତ ହିତାଧିକାରୀମାନଙ୍କର ଚିକିତ୍ସା ବାବଦରେ ଏକ ବଡ଼ ପରିମାଣର ଅର୍ଥ ସଂଚୟ ହୋଇପାରିଛି ଏଥିଲାଗି ସେ ହିତାଧିକାରୀମାନଙ୍କ ସମେତ ସେମାନଙ୍କୁ ଚିକିତ୍ସା କରିଥିବା ଡାକ୍ତର ନର୍ସ ଓ ପାରା ମେଡିକାଲ୍ କର୍ମଚାରୀମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତମାନହ କରୋନା ମହାମାରୀ ସମୟରେ ଜନସାଧାରଣ ଯୋଗ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ଲୋକମାନେ ଯୋଗ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବା ସହ ଏହି ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଆୟୁର୍ବେଦ ପଦ୍ଧତିକୁ ମଧ୍ୟ ନିଜ ଜୀବନ ସହିତ ସାମିଲ କରୁଛନ୍ତି କରୋନା ଭୂତାଣୁ ସାଧାରଣତଃ ମଣିଷର ଶ୍ୱାସ ପ୍ରକ୍ରିୟାକୁ ସଂକ୍ରମିତ କରୁଥିବା ଦୃଷ୍ଟିରୁ ଏ ଦିଗରେ ଯୋଗର ବିଭିନ୍ନ ପ୍ରକାର ପ୍ରାଣାୟମ ସେମାନଙ୍କୁ ସୁରକ୍ଷା ଦେଇ ପାରିବ ଏହି ଅବସରରେ ଆୟୁଷ୍ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଭିଡ଼ିଓ ବ୍ଲଗ୍ ପ୍ରତିଯୋଗୀତା 'ମୋ ଜୀବନ ମୋ ଯୋଗ'ରେ ଭାଗ ନେଇ ନିଜେ କରୁଥିବା ବିଭିନ୍ନ ଯୋଗାସନର ଦୂଶ୍ୟ ସମ୍ଭଳିତ ଭିଡ଼ିଓ ପଠାଇବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣମାନଙ୍କୁ ନିବେଦନ କରିଛନ୍ତି ଆଗାମୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ଲାଗି ଏହି ତିନି ମିନିଟ୍ ଅବଧିର ଭିଡ଼ିଓ ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି ମହାବାତ୍ୟା ଅମ୍ପନ୍କୁ ସାହସର ସହିତ ମୁକାବିଲା କରିଥିବା ଲାଗି ପ୍ରଧାନମନ୍ତ୍ରୀ ଓଡ଼ିଶା ଓ ପଣ୍ଢିମବଙ୍ଗର ଜନସାଧାରଣଙ୍କୁ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଅମ୍ପନ୍କୁ ଏହି ଦୁଇ ରାଜ୍ୟର ପ୍ରଭାବିତ ଅଂଚଳ ଲୋକେ ଯେଭଳି ଭାବେ ମୁକାବିଲା କଲେ ତାହା ପ୍ରଶଂସା ଯୋଗ୍ୟ ଶ୍ରୀ ମୋଦୀ କହିଛନ୍ତି ବର୍ତମାନ ଦେଶର ଅନେକ ଅଂଚଳରେ ପଙ୍ଗପାଳ ଆକ୍ରମଣ ଦେଖାଦେଇଛି ପଙ୍ଗପାଳଙ୍କ ଆକ୍ରମଣରୁ କୃଷି କ୍ଷେତ୍ରକୁ ସୁରକ୍ଷିତ ରଖିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂପୂକ୍ତ ରାଜ୍ୟ ସରକାର କୃଷି ବିଭାଗ ଓ ସ୍ଥାନୀୟ ପ୍ରଶାସନକୁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି ଏହି ସମସ୍ୟାର ସମାଧାନ କରିବା ସହିତ ଚାଷୀମାନଙ୍କୁ ସାହାଯ୍ୟ କରିବା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି

ଗତ କିଛି ସପ୍ତାହ ଧରି ଦେଶବ୍ୟାପି ଚାଲିଥିବା ଲକ୍ଡାଉନ ଯୋଗୁଁ ସାଧାରଣ ଜୀବନଯାତ୍ରା କିଛି ମାତ୍ରାରେ ପ୍ରଭାବିତ ହୋଇଥିଲେ ମଧ୍ୟ ଆମର ଜେବ ବିବିଧତା ସମ୍ପର୍କରେ ଆତ୍ମସମୀକ୍ଷା କରିବାର ସୁଯୋଗ ସୃଷ୍ଟି କରିଛି ଏହି ପରିସ୍ଥିତିରୁ ଭବିଷ୍ୟତରେ ଜନସାଧାରଣ ପ୍ରକୃତି ସହ ସମନ୍ୱୟ ରକ୍ଷା କରି ବଂଚିବା ଲାଗି ପ୍ରେରଣା ପାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଆସନ୍ତା ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶର ସୁରକ୍ଷା ଲାଗି ଦେଶବାସୀ କିଛି ଚାରା ରୋପଣ କରିବା ସହ ପ୍ରକୃତି ସହ ଏକ ଦୈନନ୍ଦିନ ସମ୍ପର୍କ ଗଢ଼ିତୋଳିବା ଦିଗରେ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ସେହିଭଳି କଳର ସଂରକ୍ଷଣ ଦିଗରେ ସମସ୍ତେ ଯତ୍ନବାନ ହେବା ସହ ବର୍ଷା ଜଳ ସାଇତି ରଖିବାକୁ ଆବଶ୍ୟକ ପଦକ୍ଷେପ ନେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି

ମନ୍ତ୍ରଣାଳୟ କହିଛି ରାଜ୍ୟ ଏବଂ କେନ୍ଦଶାସିତ ଅଂଚଳଗ୍ରଡିକ ସହ ମିଶି କେନ୍ଦ ସରକାର କୋଭିଡ୍ ସଂକ୍ରମଣକୁ ପ୍ରତିହତ କରିବା ଏବଂ କଂଟେନମେଂଟ ପରିଚାଳନା ନେଇ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଏଗୁଡ଼ିକ ନିରନ୍ତର ସମୀକ୍ଷା କରାଯାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ଟଚନା ଦେଇଛି ହୋମ୍ ମିନିଷ୍ଟ୍ରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସର୍ବର୍ବସାଧାରଣ ସ୍ଥାନ ଓ କାର୍ଯ୍ୟସ୍ଥଳୀଗୁଡ଼ିକରେ କୋଭିଡ୍ ନାଇଂଟିନ୍ର ପରିଚାଳନା ପାଇଁ ଜାତୀୟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଏହି ନିର୍ଦ୍ଦେଶାବଳୀ ଅନୁସାରେ ମୁହଁକୁ ଆବୃତ କରିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମଳକ କରାଯାଇଥିବା ବେଳେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ଜୋରିମାନା ସହ ଦଶ୍ଚନୀୟ ଅପରାଧ ଭାବେ ବିବେଚନା କରାଯିବ ସେହିଭଳି ସାଧାରଣ ପରିବହନ ସମେତ ସର୍ବସାଧାରଣ ସ୍ଥାନରେ ସମସ୍ତେ ସାମାଜିକ ଦୂରତ୍ୱ ନିୟମ ପାଳନ କରିବାକୁ କୁହାଯାଇଛି

ସର୍ବସାଧାରଣ ସ୍ଥାନରେ ମଦ୍ୟ ଗୁଟ୍ଖା ପାନ ଓ ତମାଖୁ ଆଦି ସେବନ ନିଷେଧ କରାଯାଇଛି ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେତେଦୂର ସମ୍ଭବ ଘରେ ରହି କାମ କରିବା ଅଭ୍ୟାସ ପାଳନ କରାଯିବା ଉଚିତ ସର୍ବସାଧାରଣ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନମାନଙ୍କରେ ଥର୍ମାଲ୍ ସ୍କ୍ରିନିଂ ହାତଧୁଆ ଏବଂ ସାନିଟାଇଜର ଆଦି ଉପଲହ୍ଧ କରିବାକୁ କୁହାଯାଇଛି କାର୍ଯ୍ୟସ୍ଥଳୀଗୁଡ଼ିକରେ କର୍ମଚାରୀମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି ଟ୍ରାଇ ଏଗାର ସଂଖ୍ୟା ବିଶିଷ୍ଟ ମୋବାଇଲ୍ ନୟର ପ୍ରଚଳନ କରାଯିବାର କୌଣସି ପ୍ରସ୍ତାବ ନାହିଁ ବୋଲି ଭାରତୀୟ ଟେଲିକମ୍ ରେଗୁଲେଟରୀ ସଂସ୍ଥା ଟ୍ରାଇ ସ୍ୱଷ୍ଟ କରିଛି ଏ ସଂକ୍ରାନ୍ତ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ମଧ୍ୟ ଟ୍ରାଇ ପକ୍ଷର୍ ଖଣ୍ଡନ କରାଯାଇଛି ଏଭଳି ଖବର ଭିତିହୀନ ବୋଲି ଟ୍ରାଇ କକ୍ଟିବା ସହ ଦୁଇ ଦିନ ପୂର୍ବରୁ ନୃତନ ମୋବାଇଲ୍ ଏବଂ ଲାଣ୍ଡଲାଇନ୍ ସଂଯୋଗ ପାଇଁ ବହ୍ର ନମ୍ଘରକୃ ଅନ୍ତ୍ରମୋଦନ କରାଯାଇଥିବା ସ୍ତଚନା ଦେଇଛି

ମନ୍ତ୍ରଣାଳୟ କହିଛି ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରେ ଅନେକ କୁଶଳୀ ତଥା ଅର୍ଦ୍ଧକୁଶଳୀ ବର୍ଗର ରହିଛନ୍ତି

ଆସନ୍ତା ନଭେୟର ତିନି ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ଲୋ ପ୍ରେସର କେନ୍ଦ୍ରୀୟ ଆରବ ମହାସାଗର ଏବଂ ଲାକ୍ଷୀଦ୍ୱୀପ ଅଂଚଳ ନିକଟବର୍ତ୍ତି ଦକ୍ଷୀଣ ପୂର୍ବରେ ଏକ ଲଘ୍ରଚାପ ସୃଷ୍ଟି ହୋଇଛି

ଏହା ଉତର ଦିଗରେ ଗତି କରି ଆସନ୍ତା ତିନି ତାରିଖରେ ମହାରାଷ୍ଟ୍ର ଓ ଗୁଜରାଟ ମଧ୍ୟରେ ଉପକୂଳ ଅତିକ୍ରମ କରିପାରେ